ତେବେ ଆସନ୍ତାକାଲିର କେନ୍ଦ୍ରୀୟ ବଜେଟ୍କୁ ଜନସାଧାରଣ ପ୍ରବଳ ଉକୁଷାର ସହ ଅପେକ୍ଷା କରିଛନ୍ତି ସମାଜର ବିଭିନ୍ ବର୍ଗର ଲୋକେ କେନ୍ଦ୍ରୀୟ ବଜେଟ୍ରେ ସେମାନଙ୍କ ପାଇଁ ବିଶେଷ ବ୍ୟବସ୍କା ହେଉ ବୋଲି ମତ ରଖିଛନ୍ତି

ଏହାସହ ଯାତ୍ରୀଙ୍କ ସୁବିଧା ଓ ଋଷିକୁଲ୍ୟା ନଦୀର ଉନ୍ନତିମୂଳକ କାର୍ଯ୍ୟର ତଦାରଖ ମଧ୍ଧ କରିଛନ୍ତି